ସର୍ଦ୍ଦାର ସରୋବର ନର୍ମଦା ନଦୀବନ୍ଧର ଜଳପତନ ସର୍ବାଧିକ ସ୍ତରରେ ପହଞ୍ଚିଥିବା ଐତିହାସିକ ମୁହୂର୍ତ୍ତକୁ ସେ ଦେଖିବେ

ଗତକାଲି ଅହଞ୍ଚଳଦାବାଦ ବିମାନ ବନ୍ଦରରେ ପହଞ୍ଚିଲାପରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏବଂ ରାଜ୍ୟର ବରିଷ୍ଣ ମନ୍ତ୍ରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ

ସେଠାରୁ ସେ ସର୍ଦ୍ଦାର ସରୋବର ନର୍ମଦା ନଦୀବନ୍ଧ ଦେଖିବାକୁ ଯିବେ

ସେଠାରେ ସେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସଚୀ ରହିଛି ପିଏମ୍ ବି'ଡେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନୀ ଓ କାର୍ଯ୍ୟକୁ ନେଇ ଆୟୋକିତ ପ୍ରଦର୍ଶନୀ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ଚଳିତ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରିଛି ପିଏମ୍ ହାଉଡ଼ି ମୋଦୀ ଆସନ୍ତା ରବିବାର ଦିନ ଆମେରିକାର ହଷ୍ଟନ୍ଠାରେ ହେବାକୁଥିବା ଭାରତୀୟ ସମ୍ପ୍ରଦାୟମାନଙ୍କର ଏକ ଉହବରେ ଯୋଗ ଦେବା ସକାଶେ ଉଦ୍ବୋଧନ ଲାଗି ମତାମତ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଜନସାଧାରଣଙ୍କ ଏହି ମତାମତଗୁଡ଼ିକ ମଧ୍ୟରୁ କିଛି ମତାମତକୁ ସେ ତାଙ୍କ ଉଦ୍ବୋଧନରେ ସ୍ଥାନଦେବେ ହଷ୍ଟନ୍ରେ ହାଉଡ଼ି ମୋଦୀ କାର୍ଯ୍ୟକ୍ରମ ପାଇଁ ପ୍ରବଳ ଉତ୍ସାହ ରହିଥିବା କଥା ସେ ଜଣାଇଛନ୍ତି ନମୋ ଆପ୍ ସଂକ୍ରାନ୍ତରେ ସ୍ୱତନ୍ତ ଓପନ୍ ଫୋରମ୍ ଉପରେ ମତାମତ ଜଣାଇବା ପାଇଁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିବାରୁ ଶ୍ରୀ ମୋଦୀ ଆନନ୍ଦ ପ୍ରକାଶ କରିଛନ୍ତି ପ୍ରେକ୍ ଭିକିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ସ୍ୱନଶୀଳ ଆର୍ଥିକ ଶକ୍ତିକୁ ଆବିଷ୍କାର କରିବା ପାଇଁ ସ୍କୋଭେନିଆର ବ୍ୟବସାୟୀମାନଙ୍କୁ ଆହ୍ପାନ ଜଣାଇଛନ୍ତି

ଭାରତର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ବିନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ସେ ସ୍କୋଭେନିଆର ବ୍ୟବସାୟୀ ସମୁଦାୟକୁ ଆହ୍ୱାନ ଜଣାଇଛନ୍ତି ବିଜ୍ନେସ୍ ଫୋରମ୍ ସହ ଏହି ଆଲୋଚନା ସମୟରେ ସ୍ଲୋଭେନିଆର ରାଷ୍ଟ୍ରପତି ବୋରୁଟ୍ ପାହୋର୍ ମଧ୍ୟ ଉଦ୍ବୋଧନ ଦେଇଥିଲେ ଇସି ପୋଲ୍ ମହାରାଷ୍ଟ୍ରରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନିର୍ବାଚନ ଆୟୋଗର ଏକ ଦଳ ମୁମ୍ବାଇ ଯିବ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଭାଗିଦାରୀମାନଙ୍କ ସହ କଥାବାର୍ତ୍ତା କରିବେ ରାଜ୍ୟ ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି ଶ୍ରୀ ଅରୋଡା ନିର୍ବାଚନ କମିଶନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରାଙ୍କ ସହ ପ୍ରଶାସନ ପୁଲିସ୍ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ ଏହି ସମୀକ୍ଷା ବୈଠକ ଦୁଇ ଦିନ ଚାଲିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗର ଅଧିକାରୀମାନେ ଜଣାଇଛନ୍ତି

ଡବ୍ଲ୍ୟୁବି ପୁଲିସ୍ କୋଲକାତାର ପୂର୍ବତନ କମିଶନର୍ ରାଜୀବ କୁମାର ନିଖୋଜ ହେବା ଘଟଣା ନେଇ ପଶ୍ଚିମବଙ୍ଗ ପୁଲିସ୍ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପଠାଇଥିବା ପତ୍ରର ଉତ୍ତର ଦେଇଛି

ତେବେ ତାଙ୍କ ଫୋନ୍ ଅପହଞ୍ଚ ଥିବାରୁ ପୁଲିସ୍ ତାଙ୍କ ସହ ଯୋଗାଯୋଗ କରିପାରୁ ନାହିଁ ସିବିଆଇ ଅଧିକାରୀମାନେ ପୁଣି ରାଜ୍ୟ ସଚିବାଳୟକୁ ଯାଇ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ସାରଦା ଚିଟ୍ଫଣ୍ଡ ମାମଲାରେ ରାଜୀବ କୁମାର ତଦନ୍ତକାରୀ ସଂସ୍ଥା ସମ୍ମୁଖରେ ହାଜର ହେଉନଥିବା ନେଇ ସୂଚନା ପ୍ରଦାନ କରିଥିଲେ

ଉତ୍ତର କମାଣ୍ଡ ଜେନେରାଲ୍ ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ ଲେପୁନାଣ୍ଟ ଜେନେରାଲ୍ ରଣବୀର ସିଂହ ଗତକାଲି ପୂର୍ବ ଲଦାଖ୍ଠାରେ ପଞ୍ଚଦଶ ଅର୍ଥକମିଶନ୍ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି ଲଦାଖ ଅଞ୍ଚଳରେ ସେନାବାହିନୀ ସମ୍ମୁଖୀନ ହେଉଥିବା କଠୋର ଚ୍ୟାଲେଞ୍ଜଗୁଡ଼ିକ ସଂକ୍ରାନ୍ତରେ ସେ ସଦସ୍ୟମାନଙ୍କୁ ଅବଗତ କରାଇଛନ୍ତି

ବର୍ତ୍ତମାନ ବିବିପିଏସ୍ ଜରିଆରେ କେବଳ ଡିଟିଏସ୍ ବିଜୁଳୀ ଗ୍ୟାସ୍ ଟେଲିଫୋନ୍ ଓ ଜଳ କର ଦେବାର ସୁବିଧା ରହିଛି ଗତକାଲି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଏ ସଂକ୍ରାନ୍ତ ସର୍କୁଲାର ଜାରୀ କରାଯାଇଛି

ବିବିପିଏସ୍ ହେଉଛି ଏକ ସମନ୍ୱିତ ବିଲ୍ ଦେୟ ବ୍ୟବସ୍ଥା ଯାହା ଉପଭୋକ୍ତମାନାଙ୍କ ଅନ୍ଲାଇନ୍ ଏବଂ ଏଜେଣ୍ଟ ନେଟୱର୍କ ଜରିଆରେ ଆନ୍ତଃ କାର୍ଯ୍ୟକାରୀ ବିଲ୍ ଦେୟ ସେବା ଯୋଗାଇଥାଏ ଏହି ବ୍ୟବସ୍ଥା ବହୁମୂଖି ଦେୟ ଢାଞ୍ଚା ଓ ତୁରନ୍ତ ଦେୟ ପୈଠ ନିଶ୍ଚିତ କରିଥାଏ ଏନ୍ସିଡବ୍ଲ୍ୟ ଏନ୍ସିଆର୍ ମୁଜାଫରପୁର ବାଳିକା ଗୃହର ଜଣେ ଅନ୍ତେବାସୀଙ୍କୁ ସାମୁହିକ ବଳାତ୍କାର ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ଜାତୀୟ ମହିଳା କମିଶନ୍ ଏକ କମିଟି ଗଠନ କରିଛି ଜାତୀୟ ମହିଳା କମିଶନ୍ ଅଧ୍ୟକ୍ଷ ରେଖା ଶର୍ମା ଟ୍ପିଟ୍ କରି କହିଛନ୍ତି ପୀଡ଼ିତା ପୁଲିସ୍ ମହାନିର୍ଦ୍ଦେଶକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସାକ୍ଷାତ କରିବା ପାଇଁ ସେ ବିହାର ଯିବେ ଶ୍ରୀମତୀ ଶର୍ମା କହିଛନ୍ତି ଆବଶ୍ୟକତା ଅନୁଯାୟୀ କମିଶନ୍ ପକ୍ଷରୁ ପିଡ଼ିତାଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ତେଶେ ଜାତୀୟ ମାନବାଧିକାର କମିଶନ୍ ବିହାରର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ପଠାଇ ମାସକ ଭିତରେ ପୁଲିସ୍ ଦ୍ୱାରା ରୁଜୁ ଏତଲାର ସ୍ଥିତି ସଫକ୍ରାନ୍ତରେ ଜଣାଇବାକୁ କହିଛନ୍ତି ପିଡ଼ିତାଙ୍କୁ ଉପଯୁକ୍ତ କାଉନ୍ସେଲିଂ ଓ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଜାତୀୟ ମାନବାଧିକାର କମିଶନ୍ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଗତ ରବିବାର ଦିନ ପୂର୍ବ ଗୋଦାବରୀ ଜିଲ୍ଲାର ଦେବୀ ପଟ୍ଟନମ୍ ନିକଟରେ ପର୍ଯ୍ୟଟକମାନଙ୍କୁ ନେଇ ଯାଇଥିବା ଏକ ଲଞ୍ଚ୍ କଚ୍ଚପୁରମ୍ ନିକଟରେ ବୁଡ଼ିଯାଇଥିଲା

ସେହିପରି ଓଏନ୍ଜିସିର ଏକ ହେଲିକପୁରକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଏସ୍ ଜଗନମୋହନ ରେଡ୍ଡୀ ଗତକାଲି ଆକାଶମାର୍ଗରୁ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏହି ଡଙ୍ଗାବୁଡ଼ି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି

ପରିମଳ କ୍ଷେତ୍ରରେ ଉନ୍ନତି ଆଣି ସମସ୍ତଙ୍କୁ ଶୌଚାଳୟ ଉପଳବ୍ଧ କରାଇବା କ୍ଷେତ୍ରରେ ଉଲ୍ଲ୍ରେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ମୋଦୀଙ୍କୁ ସମ୍ମାନିତ କରାଯିବ ଆମେରିକାର ସିଆଟେଲ୍ରେ ଗେଟସ୍ ଫାଉଣ୍ଡେସନ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ ଗତକାଲି କୁହାଯାଇଛି ଯେ ଶ୍ରୀ ମୋଦୀ ଫାଉଣ୍ଡେସନ୍ର ବାର୍ଷିକ ଗୋଲ୍କିପରସ୍ ଗ୍ଲୋବାଲ୍ ଗୋଲ୍ଟ ଆୱାର୍ଡ୍ ଗ୍ରହଣ କରିବେ

ହୋମ୍ ମିନିଷ୍ଟ୍ରୀ ଭାରତ ପଟେ ଡେରାବାବା ନାନକଠାରେ କର୍ତ୍ତାରପୁର କରିଡ଼ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

କର୍ତ୍ତାରପୁର କରିଡ଼ର ପାକିସ୍ତାନର କର୍ତ୍ତାରପୁର ଦର୍ବାର ସାହିବ ସହ ଗୁରଦାସପୁର ଜିଲ୍ଲାର ଡେରାବାବା ନାନକ ପୀଠ ସହ ସଂଯୋଗ ସ୍ଥାପନ କରିବ ଟେନିସ୍ ଇଣ୍ଡୋନେସିଆର ୟୋଗକର୍ତ୍ତାଠାରେ ଚାଲିଥିବା ଆଇଟିଟିଏଫ୍ ଏସୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟରଫାଇନାଲ୍କୁ ଉଠିଛି

ଭାରତୀୟ ମହିଳା ଦଳ ଲେବାନନ ଓ ଯୋଡ୍ରାନ୍ ବିରୁଦ୍ଧରେ ଉନ୍ନତ ଖେଳ ପ୍ରଦର୍ଶନ କରି ପ୍ରଥମ ଡିଭିଜନ୍ରେ ପ୍ରବେଶ କରିଛନ୍ତି